ଝିଅର ସ୍ୱାସ୍ସ୍ୟାବସ୍ରା ଗୁରୁତର ହେବାରୁ ତାକୁ ଫୁଲବାଣୀ ମେଡ଼ିକାଲ ଶିଶୁ ୱାର୍ଡରେ ଭର୍ତି କରାଯାଇଥିଲା

ଏଥିସହ କ୍ରୀଡ଼ାର ବିକାଶ ପାଇଁ କେନ୍ଦ ସରକାର ସହାୟତା ଯୋଗାଇ ଦେବାକୁ ବଦ୍ଧପରିକର ବୋଲି ସେ କହିଛନ୍ତି

ସମାଜରେ ଥିବା ଶ୍ରବଣ ବାଧିତ ଶିଶୁ ଓ ବ୍ୟକ୍ତିଙ୍କ ପ୍ରତି ଲୋକଙ୍କ କର୍ଉବ୍ୟ ଓ ଦାୟିତ୍ୱକୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷିତ ହୋଇଛି

ଅସୁସ୍ଥମାନଙ୍କୁ ବିଭିନ୍ନ ହସ୍ୱିଟାଲରେ ଭର୍ତି କରାଯାଇଛି ରାୟଗଡା ଜିଲ୍ଲାପାଳ ପ୍ରମୋଦ ବେହେରା ଏହି ଘଟଶାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ବାଳିକା ସେବାଶ୍ରମରେ ଏଶିକି ମହିଳା ପ୍ରଧାନଶିକ୍ଷକ ଓ ସୁପରିଟେଣେଣ୍ ରହିବେ ବୋଲି ଶ୍ରୀ ସାହୁ କହିଛନ୍ତି